ତେବେ ଏହି ବୈଠକରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସହିତ ମୁଖ୍ୟ ଶାସନ ସଚିବ ମଧ୍ଧ ଯୋଗ ଦେଇଛନ୍ତି

ପ୍ରଶାସନ ପକ୍ଷରୁ ପ୍ରତିଶ୍ରତି ମିଳିବା ପରେ ଏହି ନିଷ୍ବଭି ନେଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି

ଆଦୋଳନକାରୀଙ୍କ ଦାବି ଅନୁସାରେ ଗୁରୁପ୍ରିୟା ସେତୁ ହେବା ପରେ ଆଜି ବି ଅନେକ ପଂଚାୟତ ବି ଆକି ବି ଅନେକ ଗ୍ରାମବାସୀ ସରକାରୀ ସୁବିଧାରୁ ବଂଚିତ ହୋଇଛନ୍ତି

ଏଥିସହ ସ୍ୱାସ୍ସ୍ୟ ସେବା ମଧ୍ଧ ବିପର୍ଯ୍ୟସ୍ତ ହୋଇଥିବାରୁ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଦାବୀ କରିଥିଲେ

ଏହି ଯୋଜନାର ମୂଳ ଲକ୍ଷ୍ୟ ଜଳାଶୟର ପୁନରୁଦ୍ଧାର ବୋହିଯାଉଥିବା ଜଳର ସଂରକ୍ଷଣ କରିବା ଭୂତଳ ଜଳସ୍ତରକୁ ସୁରକିତ ରଖିବା ତଥା ପ୍ରତ୍ୟେକ ଚାଷଜମିକୁ ପାଶିର ବ୍ୟବସ୍ଚା କରିବା

ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ

ଏଥିପାଇଁ ରବୀନ୍ଦ ମଣ୍ଡପରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ଅଞ୍ଞଳ ହେବ 'ନୋ ଓଭର୍ଟେକିଂ ଜୋନ୍'

ସେ କହିଛନ୍ତି ଲେନ୍ ଡ୍ରାଇଭିଂ ପାଇଁ ମଧ୍ଧ ନିୟମ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ ଉଲୁଘନ କଲେ ଜରିମାନା ଦେବାକୁ ହେବ

ବିଭିନ୍ଦ ବିଦ୍ୟାଳୟ ମହାବିଦ୍ୟାଳୟର ଏନ୍ସିସି ଛାତ୍ରଛାତ୍ରୀମାନେ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ

ଫଳରେ ଯାତାୟତ ପ୍ରଭାବିତ ହୋଇଛି

ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱରରୁ ସରକାରୀ ଗାଡ଼ିରେ ବୌଦ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଏକ ଗଛରେ ପିଟି ହୋଇଯାଇଥିଲା ତାଙ୍ଙୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଶା କଟକ ଡାକ୍ତରଖାନା ଓ ପରେ ବୌଦ ଜିଲ୍ଲା ମୁଖ୍ୟ ଚିକିହାଳୟକୁ ସ୍ରାନାନ୍ନର କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ